ସ୍ୱଚ୍ଛ ଭାରତ ନିର୍ମାଣ ପାଇଁ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର କରିବାରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି

ପିଏମ୍ ସ୍ୱଚ୍ଛତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୁଆଦିଲ୍ଲୀଠାରେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ଲୋକଙ୍କୁ ସଂଗଠିତ ଓ ସଚେତନ କରିବା ଏହି ଅଭିଯାନର ଲକ୍ଷ୍ୟ

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ସ୍ପଚ୍ଛତା ଏକ ଅଭ୍ୟାସ ଯାହା ଦୈନନ୍ଦିନ ବ୍ୟକ୍ତିଗତ ଜୀବନରେ ଅନୁଷ୍ଠିତ ହୋଇଥାଏ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିବିପି ଯବାନ ସ୍କୁଲ୍ ଛାତ୍ରଛାତ୍ରୀ ଦୁଗ୍ଧ ଓ କୃଷି ସମବାୟ ସମିତିର ସଦସ୍ୟମାନଙ୍କ ସହ ମତ ବିନିମୟ କରିଥିଲେ ପରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ପାହାଡ଼ଗଞ୍ଜ ଅନ୍ତର୍ଗତ ବାବାସାହେବ ଆମ୍ବେଦକର ହାଇସ୍କୁଲ୍ ପରିସରରେ ସଫେଇ କାର୍ଯ୍ୟକ୍ରମରେ ଭାଗ ନେବା ସହ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଶ୍ରମଦାନ କରିଥିଲେ

ଜେକେ ଓଡିଏଫ ଜାମ୍ମୁ କାଶ୍ମୀରକୁ ଖୋଲା ମଳମୁକ୍ତ ରାଜ୍ୟ ଭାବେ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ ଘୋଷଣା କରିବା ସହ ରାଜ୍ୟ ପ୍ରଶାସନକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଧାର୍ଯ୍ୟ ଲକ୍ଷ୍ୟର ଗୋଟିଏ ବର୍ଷ ପୂର୍ବରୁ ଜାମ୍ପୁ କାଶ୍ମୀରରେ ଶତପ୍ରତିଶତ ପାଇଖାନା ନିର୍ମାଣ ସହ ସଂପୂର୍ଣ୍ଣ ମଳମୁକ୍ତ ରାକ୍ୟରେ ପରିଣତ ହୋଇଛି

ଜନସାଧାରଣଙ୍କ ସଚେତନତା ଏବଂ ସଂପୂକ୍ତି ନିମନ୍ତେ ଗତକାଲି ଶ୍ରୀନଗରରେ ରାଜ୍ୟପାଳ ସ୍ପଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍ଘାଟନ କରିଛନ୍ତି

ସ୍ୱଚ୍ଛ ଭାରତ ଅଭିଯାନ ଏବେ ଲୋକଙ୍କ ଅଭ୍ୟାସ ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ନାମାଙ୍କନପତ୍ର ଦାଖଲ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସ ସଂକ୍ରାନ୍ତରେ ଗତକାଲି ପଦ୍ଧତିଗତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ନ୍ୟାସନାଲ୍ କନ୍ଫରେନ୍ ଓ ପିଡିପି ଇତିମଧ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ମଧ୍ୟ ଏ ସଂପର୍କରେ କୌଣସି ଚଡ଼ାନ୍ତ ନିଷ୍ପଭି ନେଇପାରି ନାହିଁ ଅପରପକ୍ଷରେ ବିଜେପି ଏହି ନିର୍ବାଚନରେ ଭାଗ ନେବ ବୋଲି ଆଗ୍ରହ ପ୍ରକାଶ କରିବା ସହ ବର୍ଜନ ନିଷ୍ପଭି ପାଇଁ ଉଭୟ ନ୍ୟାସନାଲ୍ କନ୍ଫରେନ୍ ଓ ପିଡିପିକୁ ସମାଲୋଚନା କରିଛି

ଇନ୍ଦୋରଠାରେ ସାମ୍ଭାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ଶର୍ମା କହିଛନ୍ତି

ଏହା ଏକ ବ୍ୟାବସାୟିକ ଅଭିଯାନ କାର୍ଯ୍ୟକ୍ରମ ହୋଇଥିବାରୁ ଇସ୍ରୋର ବ୍ୟାବସାୟିକ ଅଙ୍ଗ ଆର୍ଷ୍ଟିକ୍ କର୍ପୋରେସନ୍ ଲିମିଟେଡ୍ ଓ ସଂପୂକ୍ତ ବ୍ରିଟିଶ କମ୍ପାନି ସହ ବୁଝାମଣା ହୋଇଛି ଏଥିରେ କୌଣସି ଭାରତୀୟ ଉପଗ୍ରହ ପ୍ରେରଣ କରାଯିବ ନାହିଁ

ବିହାର ବମ୍ ବିହାରର ବୋଧଗୟା ନିକଟ କାଳଚକ୍ର ମଇଦାନ ନିକଟରେ ଥିବା ଏକ ବନ୍ ଶୌଚାଳୟରୁ ଏକ ଅଫୁଟା ବୋମା ଜବତ ହୋଇଛି

ଏହି ଘଟଣା ପରେ ବୋଧଗୟାର ମହାବୋଧି ମନ୍ଦିର ଓ ଏହାର ଆଖପାଖରେ ସୁରକ୍ଷାବ୍ୟବସ୍ଥାକୁ ମଜବତୁ କରାଯାଇଛି

ପ୍ରବାସୀ ଭାରତୀୟମାନେ କ୍ୟୁମେଳା ଗସ୍ତ କରୁଛନ୍ତି ଓ ସାଧାରଣତନ୍ତ ଦିବସ ପ୍ୟାରେଡ୍ରେ ଅଂଶଗ୍ରହଣ କରୁଛନ୍ତି ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଉତ୍ତର ପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବୈଦେଶିକ ମନ୍ତ୍ରୀ ସ୍ରଷମା ସ୍ୱରାଜ କହିଛନ୍ତି ପ୍ରବାସୀ ଭାରତୀୟମାନେ ଦେଶର ଅଭିନ୍ନ ଅଙ୍ଗ ଓ ଭାରତର ବିକାଶ ଯାତ୍ରାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ଏହି ଅବସରରେ ଉଦ୍ବୋଧନ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ସକାଶେ ପ୍ରସ୍ତୁତି ଆୟୋଜନ ହୋଇଯାଇଛି ନାଇଡ୍ ସର୍ବିୟା ଭାରତ ଓ ସର୍ବିୟା କୃଷି ଖାଦ୍ୟ ପ୍ରକ୍ରିୟାକରଣ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବିଜ୍ଞାନ ଓ କାରିଗରୀ ସୂଚନା ପ୍ରଯୁକ୍ତି ଭିଭିଭ୍ ମି ପର୍ଯ୍ୟଟନ ଓ ଔଷଧପତ୍ର ଆଦି କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିବାକୁ ରାଜି ହୋଇଛନ୍ତି ସର୍ବିୟା ଗସ୍ତରେ ଥିବା ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡ଼ୁ ଓ ସେଠାକାର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଭୁସିକ୍ଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ଅବସରରେ ଏହି ନିଷ୍ପଭି ନିଆଯାଇଛି

ପ୍ରଧାନମନ୍ତ୍ରୀ ମୌତାକା ମୁସା ଅବ୍ଦୁଲ୍ଲା ନିଜ ହାତରେ ଅର୍ଥ ବିଭାଗ ରଖିଛନ୍ତି ସୁଦାନ ଏବେ ଉତ୍କଟ ଆର୍ଥିକ ସଂକଟ ଦେଇ ଗତି କରୁଛି ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ନୂଆ ସରକାର ଉଦ୍ୟମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ୟୁଏସ୍ ଟର୍ଣ୍ଣ ସାମୁଦ୍ରିକ ବାତ୍ୟା ଫ୍ଲୋରେନ୍ନର ପ୍ରଭାବରେ ଆମେରିକାର କାରୋଲିନା ରାଜ୍ୟରେ ବିପ୍ପାତ ସୃଷ୍ଟି ସହ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି

ବର୍ଷା ଲାଗିରହିଥିବାରୁ ବନ୍ୟା ବିପ୍କାତ ବୃଦ୍ଧି ପାଇପାରେ ବୋଲି ସରକାରୀ ଭାବେ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି ଜେକେ ସ୍ନୋଫଲ୍ ଜାମ୍ମୁ କାଶ୍ମୀରରେ ଚଳିତ ଋତୁର ପ୍ରଥମ ତୁଷାରପାତ ହୋଇଛି ଗତକାଲି ପାର୍ବତ୍ୟାଞ୍ଚଳରେ ଏହି ତୁଷାରପାତ ସହ ସମତଳ ଅଞ୍ଚଳରେ ବର୍ଷା ଜାରି ରହିଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାନ୍ମୁ କାଶ୍ମୀରର ଅଳ୍ପ କେତେକ ଅଞ୍ଚଳ ସମେତ ଶ୍ୱୀନଗର ଲେହ ରାଜପଥର ଜ୍ଜୋଜିଲା ପାସ୍ରେ ସାମାନ୍ୟ ତୃଷାରପାତ ହୋଇଛି

ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍ ହଂକ ସହ ଖେଳି ଭାରତ ତା'ର ଅଭିଯାନ ଆରମ୍ଭ କରିବ ରୋହିତ ଶର୍ମାଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଦଳ ବୁଧବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ